ମୁଖ୍ୟମନ୍ତୀ ଉଦ୍ଘାଟନ ଓଡ଼ିଶାରେ ଭାରତର ପ୍ରଥମ ଆଇସିସି ମହିଳା ଉଦ୍ୟୋଗୀ କମିଟି ଓ ମହିଳା ଲିଡରସିପ୍ ସମ୍ମିଳନୀକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି

ବେତନ ସଂଶୋଧନ ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ଧର୍ମଘଟ ପାଇଁ ଡାକରା ଦିଆଯାଇଛି ଗଗନ ଯାନ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନଯାନର ମହାକାଶଚାରୀମାନେ ଚଳିତମାସଠାରୁ ପ୍ରଶିକ୍ଷଣ ଆର ଆଣବିକ ଶକ୍ତି ଓ ମହାକାଶ ମନ୍ତଶାଳୟ ରାଷ୍ଟ୍ରମନ୍ତୀ ଡକୁର ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଭାରତର ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷ୍ରେ ହେବ

ଏହାପରେ ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ ମଡ୍ୟୁଲ ତାଲିମ ନେବେ

ଏହା ଅନୁସାରେ ପୁରାତନ ଛାତ୍ରଛାତ୍ରୀ କିଭଳିଭାବେ କଲେଜ ଗୁଡ଼ିକର ଉନ୍ନତିରେ ସାମିଲ ହୋଇପାରିବେ ସେ ଦିଗରେ କର୍ଭ୍ରପକ୍ଷ କାର୍ଯ୍ୟ କରିବେ